ଭୋର୍ରେ ପିଓକେରେ ପଶି ବାୟୁସେନା ବିମାନରୁ ବୋମା ବର୍ଷଣ

ଭାରତୀୟ ବାୟୁସେନା ଆଜି ଭୋର୍ ସମୟରେ ପାକିସ୍ତାନ ଅଧିକୃତ କାଶ୍ମୀରରେ ଥିବା ଅନେକ ଆତଙ୍କବାଦୀ ଶିବିର ଉପରେ ଆକାଶମାର୍ଗରୁ ବୋମା ବର୍ଷଶ କରି ସେଗୁଡ଼ିକୁ ଧୂଳିସାତ କରିଦେଇଛି

ୟୁସୁଫ୍ ଆଝାର ସମେତ କେତେଜଣ କେସ୍ କମାଣ୍ଡର ଓ ବହୁ ଆତଙ୍କବାଦୀ ଓ ଜେହାଦୀ ଏହି ଆକ୍ରମଣରେ ମୃତ୍ୟୁବରଣ କରିଛନ୍ତି ବୋଲି ଶ୍ରୀ ଗୋଖଲେ ଗଣମାଧ୍ଧମକୁ ସୂଚନା ଦେଇଛନ୍ତି

ଭାରତୀୟ ବାୟୁସେନାର ଆକ୍ରମଶ ପରେ ପ୍ରଧାନମନ୍ତୀ ନରେନ୍ଦ୍ର ମୋଦି ରାଷ୍ଟ୍ରପତି ରାମନାଥ କୋବିନ୍ଦଙ୍କୁ ସାକ୍ଷାତ କରିଥିବା ଜଣାପଡ଼ିଛି

ବାୟୁସେନାର ଏଭଳି ସାହସିକତା ପାଇଁ ସେ ସାଲ୍ୟଟ୍ ଜଣାଇଛନ୍ତି

ଆଜି ହୋଲି କିମ୍ଘା ଦୀପାବଳିର ତିଥି ନାହିଁ

କାରଣ ଆଜି ଭାରତୀୟ ବାୟୁସେନା ପୁଲଓ୍ୱାମା ଘଟଶାର ପ୍ରତିଶୋଧ ନେଇଛି

ରାଜ୍ୟର ସବୁ ଜମିକୁ ଜଳସେଚନ ହୋଇପାରିଲେ ସବୁ ଲୋକଙ୍ଙ ହାତକୁ କାମ ମିଳିପାରିବ ବୋଲି ସେ କହିଛନ୍ତି

ଇଂରାଜୀ ପରୀକ୍ଷା କେବେ ହେବ ତାହା ବୋର୍ଡ଼ ପକ୍ଷରୁ ପରବର୍ତୀ ପର୍ଯ୍ୟାୟରେ ନିଷ୍ବଭି ନିଆଯିବ ବୋଲି ଶ୍ରୀମତୀ ବେଗମ୍ ସୂଚନା ଦେଇଛନ୍ତି